ବିଏମ୍ସି ପକ୍ଷରୁ ପ୍ରତିଦିନ ବିଧାନସଭା ପରିସରକୁ ଦୁଇଥର ବିଶୋଧନ କରାଯିବାକୁ ନିଷ୍ବଭି ନିଆଯାଇଛି ଯେଉଁ ବରିଷ୍ଡ ବିଧାୟକମାନେ ଚାହିବେ ସେମାନେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ସଭାକକ୍ଷ ବା ଲୋକସେବା ଭବନ କିମ୍ବା ଏନ୍ଆଇସି ଓ ଓକାକ୍ କାର୍ଯ୍ୟାଳୟରୁ ଅଧିବେସନରେ ଭାଗ ନେଇପାରିବେ

ସୀମା ବିବାଦର ବିସ୍ତୃତ ତଥା ସ୍ଥାୟୀ ସମାଧାନ ପାଇଁ ବିଧାନସଭାର ବିଭିନ୍ନ ଦଳର ସଦସ୍ୟମାନଙ୍କୁ ନେଇ ଗୃହ କମିଟି ଗଠନ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ଏହି କମିଟି ସମସ୍ ସମ୍ପର୍କରେ ଅନୁଧ୍ ନ କରିବା ସହ ତଥ୍ୟ ଆଧାରିତ ସ୍ଚନା ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଲୁଟ୍ କରିଥିବା ସ୍ଚନା ମିଳିଛି

ଲୋକମାନଙ୍ଙ୍ ଶୌଚାଳୟ ବ୍ୟବହାର କରିବାପାଇଁ ଉହାହିତ କରିବା ଓ ପରିମଳ ବିଷୟରେ ସଚେତନ କରାଇବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ

ଦୁର୍ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କସ୍ତୁରୀପଟା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି

ଅନ୍ୟଜଣେ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି